ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀ ଆଜି ଲକ୍ଷ୍ମୌରେ ସମାପ୍ତ ହୋଇଛି

ପିଏମ୍ ଶ୍ରୀଲଙ୍କା ଶ୍ରୀଲଙ୍କା ସରକାର ଦେଶର ତାମିଲ ସମ୍ପ୍ରଦାୟର ଆଶା ଓ ଆକାଂକ୍ଷାର ପୁରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ନ୍ତଆଦିଲ୍ଲୀରେ କଥାବାର୍ତ୍ତା ପରେ ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ ମୋଦୀ କହିଛନ୍ତି ଶ୍ରୀଲଙ୍କାରେ ସ୍ଥିରତା ନିରାପତ୍ତା ଓ ସମୃଦ୍ଧି କେବଳ ଭାରତ ପାଇଁ ମଙ୍ଗଳକାରୀ ନୁହେଁ ଏହା ସମଗ୍ର ଭାରତ ମହାସାଗରୀୟ ଅଞ୍ଚଳ ପାଇଁ ହିତକାରୀ ହେବ ସେ କହିଛନ୍ତି ଉଭୟ ଦେଶ ସନ୍ତାସବାଦର ମୁକାବିଲା ପାଇଁ ସହଯୋଗ ବୃଦ୍ଧି କରିବାକୁ ନିଷ୍କଭି ନେଇଛନ୍ତି କଥାବାର୍ତ୍ତାରେ ମୋଟାମୋଟି ଦ୍ୱିପକ୍ଷିୟ ସମ୍ପର୍କ ବିଷୟ ସ୍ଥାନ ପାଇଥିଲା ଓ ସନ୍ତାସବାଦର ମୁକାବିଲାରେ ସହଯୋଗ ବୃଦ୍ଧି ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଶ୍ରୀଲଙ୍କାର ବିକାଶରେ ଏକ ବିଶ୍ୱସ୍ତ ଭାଗିଦାର ବନ୍ଧି ରାଷ୍ଟ୍ର ଓ ଶ୍ରୀଲଙ୍କାର ଶାନ୍ତି ଏବଂ ବିକାଶ ଦିଗରେ ଭାରତ ଏହାର ସହଯୋଗ ଜାରି ରଖିବ ସେ କହିଛନ୍ତି ଗତବର୍ଷ ଶ୍ରୀଲଙ୍କା ପାଇଁ ଭାରତ ଘୋଷଣା କରିଥିବା ରଣ ଦ୍ୱାରା ଦ୍ରଇ ପଡ଼ୋଶୀ ଦେଶ ମଧ୍ୟରେ ବିକାଶ ମଳକ ସହଯୋଗ ଆହୁରି ଅଧିକ ମଜବୃତ ହେବ ମସ୍ୟଜୀବୀମାନଙ୍କ ପ୍ରସଙ୍ଗ ଉହ୍ଚାପନ କରି ସେ କହିଛନ୍ତି ଏହାର ସମାଧାନ କ୍ଷେତ୍ରରେ ଉଭୟ ଦେଶକ୍ର ମାନବିୟ ଦିଗପ୍ରତି ଧ୍ୟାନ ଦେବାକୁ ହେବ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ତାଙ୍କ ପ୍ରେସ୍ ବିବୃତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ପାଇଁ ତାଙ୍କ ଧନ୍ୟବାଦ ଜଣାଇଛନ୍ତି ଭାରତକୁ ପାଞ୍ଚ ଦିନ ଗସ୍ତ ପାଇଁ ଗତକାଲି ସେ ଆସି ନ୍ତଆଦିଲ୍ଲୀରେ ପହଞ୍ଚିଥିଲେ ପୂର୍ବରୁ ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ବିକାଶ ଉନ୍ନତି ଓ ନିରାପତ୍ତା କ୍ଷେତ୍ରରେ ଶ୍ରୀଲଙ୍କା ଏକ ଭାଗିଦାର ବନ୍ଧୁ ରାଷ୍ଟ୍ର ବୋଲି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକୁର ମନମୋହନ ସିଂହଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଛନ୍ତି ଶ୍ରୀ ରାଜପକ୍ଷେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାକ୍ଷାତ କରିବେ ସେ ବାରାଣସୀ ସାରନାଥ ବୋଧଗୟା ଓ ତିର୍ପତୀ ଭଳି ତୀର୍ଥ ସ୍ଥଳିଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟସ୍ଟଚୀ ରହିଛି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ

ଆଜି ଚେନ୍ନାଇରେ ସେ ଶ୍ରମିକ ସଂଘଗୁଡ଼ିକର ସଦସ୍ୟ ଶିଳ୍ପପତି ବଶିକ ସଂଘ ବ୍ୟାଙ୍କ୍ ବିମା ଓ ସମବାୟ କ୍ଷେତ୍ରର ସଦସ୍ୟମାନଙ୍କ ସହ ବଜେଟ୍ ଉପରେ ଆଲୋଚନା କରିଛନ୍ତି ସେ କହିଛନ୍ତି ଲୋକମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ କରିବା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଓ ଏକ ଉତ୍ତମ ସମାଜ ଗଠନ କରିବା ଲକ୍ଷ୍ୟରେ ବଜେଟ୍ ପ୍ରସ୍ତତ କରାଯାଇଛି ପୁଞ୍ଜିନିବେଶ ବୃଦ୍ଧି ବିଷୟ ଉଲ୍ଲେଖ କରି ସେ କହିଛନ୍ତି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି ଓ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ଠିକ୍ ରହିଛି ସେ କହିଛନ୍ତି ଏକ ନ୍ତଆ ଆୟକର ବ୍ୟବସ୍ଥା ଆରମ୍ଭ କରାଯିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରଦାତାମାନେ କିଭଳି ସହଜରେ ଟିକସ ଦାଖଲ କରିପାରିବେ ସେ ପୁଣି କହିଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଉଦ୍ୟୋଗପତିମାନଙ୍କୁ ଯଥା ସମ୍ଭବ ସୁବିଧା ପ୍ରଦାନ କରାଯିବ ଯେଉଁଠି ବ୍ୟାଙ୍କ୍ମାନେ ଋଣ ପ୍ରଦାନ କରିବାକୁ ମନା କରିବେ ସେ କ୍ଷେତ୍ରରେ ଅର୍ଥମନ୍ତ୍ରଣାଳୟ ସହାୟତା କରିବାକୁ ପ୍ରସ୍ତୁତ ଅଛି ଅର୍ଥମନ୍ତ୍ରୀ କହିଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ ପାଇଁ ତାଙ୍କ ମନ୍ତଶାଳୟ ଏକ ପୃଥକ ସେଲ୍ର ଗଠନ କରୁଛି ଶ୍ରୀମତୀ ସୀତାରମଣ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ପରେ ଚୀନ୍ରୁ ଆସିଥିବା କାହାଜଗୁଡ଼ିକ ଉପରେ ଦସ୍ତାବିଜ ଅଭାବରୁ ଲଗାଯାଇଥିବା କୋରିମାନା ସଂକ୍ରାନ୍ତରେ ତାଙ୍କ ମନ୍ତ୍ରଣାଳୟ ପଦକ୍ଷେପ ନେବ ସେ କହିଛନ୍ତି କଞ୍ଚାମାଲ ଉପରେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ କରାଯାଇ ନାହିଁ କିନ୍ତୁ ଉପଭୋକ୍ତା ସାମଗ୍ରୀଗୁଡ଼ିକ କ୍ଷେତ୍ରରେ କେବଳ ଏହା ଲାଗୁ କରାଯାଇଛି ଏହି ଅବସରରେ ରାଜସ୍ୱ ସଚିବ ଡକ୍ଟର ଅଜୟ ଭୂଷଣ ପାଶ୍ଡେ କହିଛନ୍ତି ସରକାର ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ଯାହାଫଳରେ ସ୍ୱଚ୍ଛାକୃତ ଭାବେ ରିଟର୍ଣ୍ଣ ଦାଖଲ କରାଯାଇପାରିବ ଅର୍ଥମନ୍ତୀ କହିଛନ୍ତି ଗତ ତିନି ମାସ ଧରି ଜିଏସ୍ଟି ଆଦାୟ ପରିମାଣ ମାସିକ ଏକ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଯାଇଛି ଟିକସ ରାଜସ୍ୱ ବି୍ଷନ କ୍ଷେତ୍ରରେ କୌଣସି ରାଜ୍ୟ ପ୍ରତି ପକ୍ଷପାତ କରାଯାଇ ନାହିଁ ଜେକେ ଲିଡର୍ସ ରିଲିଜଡ୍ ଜାମ୍ମୁ କାଶ୍କୀର ପ୍ରଶାସନ ନ୍ୟାସନାଲ୍ କନ୍ଫରେନ୍ସ ନେତା ତଥା ପୂର୍ବତନ ବିଧାନସଭା ବାଚସ୍କତି ମୁବାରକ ଗୁଲ ଓ ନ୍ୟାସନାଲ୍ କନ୍ଫରେନ୍ସ ନେତା ତନବୀର ସାଦିକ୍ଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି

ପିପୁଲ୍ବ ଡେମୋକ୍ରାଟିକ୍ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ନଇମ୍ ଅଖତରଙ୍କୁ ସର୍ବସାଧାରଣ ସୁରକ୍ଷା ଆଇନ୍ ଅନୁସାରେ ଅଟକ ରଖାଯାଇଛି ଏହି ଆଇନ୍ ଅନୁସାରେ ଅଟକ ରହିବାରେ ସେ ହେଉଛନ୍ତି ସେଠାର ଷଷ ନେତା ଏହି ଆଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ତିନି ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ବିଚାର ବିନା ଅଟକ ରଖାଯାଇ ପାରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ମେହବୁବା ମୁଫ୍ତିଙ୍କୁ ମଧ୍ୟ ଏହି ଆଇନ୍ ଅନୁସାରେ ଅଟକ ରଖାଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ଦ୍ୱିବାର୍ଷିକ ପ୍ରଦର୍ଶନୀର ଉଦ୍ଯାପନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ ତେବେ ପ୍ରଦର୍ଶନୀ ଆସନ୍ତାକାଲି ଅପରାହ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଚଳିତ ବର୍ଷର ପ୍ରତିରକ୍ଷା ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଏରୋସ୍ୱେସ୍ କ୍ଷେତ୍ରରର ବହୁ ପ୍ରଦର୍ଶନକାରୀ ଥିଲେ

ଜେକେ ଏଲ୍ଜି ଜାମ୍ମୁ କାଶ୍କୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୀତିର ଉତ୍ଥାନ ପାଇଁ ପ୍ରଶାସନ ବଡ଼ବଡ଼ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି ସେ କହିଛନ୍ତି ବିକାଶ ପ୍ରକ୍ରିୟାରେ ବ୍ଲକ୍ ଉନ୍ନୟନ ପରିଷଦ ଓ ପଞ୍ଚାୟତଗୁଡ଼ିକ ଭଳି ସ୍ଥାନୀୟ ସ୍ୱାୟତ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ଦିଗରେ ମଧ୍ୟ ପ୍ରଶାସନ କାର୍ଯ୍ୟ କରୁଛି ଡେପୁଟି କମିଶନରମାନଙ୍କ ସହ ଏକ ବୈଠକରେ ଗରିବ ଓ ଅବହେଳିତ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଶମୂଳକ ଯୋଜନାଗୁଡ଼ିକ ଯେଭଳି ସେମାନଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି କିଲ୍ଲାଗୁଡ଼ିକରେ ଆଇନ୍ ଶୃଙ୍ଖଳା ସମ୍ୟନ୍ଧୀୟ ମାମଲାଗୁଡ଼ିକରେ ସଂଶ୍ଳୀଷ୍ଟ ହୋଇ ମାସିକ ଭିତ୍ତିରେ ଆଇନ୍ଶ୍ରୁଙ୍ଗଳା ପରିସ୍ଥିତି ଉପରେ ରିପୋର୍ଟ ଦାଖଲ କରିବାକୁ ସେ ସମସ୍ତ କିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ କହିଚ୍ଛନ୍ତି ଜେକେ ସିଜ୍ ଫାୟାର ଭାଓଲେସନ୍ ପାକିସ୍ତାନୀ ସୈନ୍ୟମାନେ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ସ୍ଥିତ ସୀମାନ୍ତ ଇଲାକାର ଆବାସିକ ଅଞ୍ଚଳ ଓ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ପୁନର୍ବାର ଗୁଳିଗୋଳା ବର୍ଷଣ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି ସର୍ବଶେଷ ଖବଳ ମିଳିବା ବେଳେ ଗୁଳିଗୋଳା ବିନିମୟ ଜାରି ଥିଲା ପାକିସ୍ତାନ ଗୁଳିଗୋଳା ବର୍ଷଣରେ ଭାରତ ପଟରୁ କୌଣସି କ୍ଷୟକ୍ଷତି ଘଟିଥିବାର ଖବର ମିଳିନାହିଁ

ଗତକାଲି ଓ୍ୱାଶିଂଟନ୍ରେ ଭାରତ ଆମେରିକା ଭାଗିଦାରୀ ସମ୍ପର୍କ ଫୋରମ ଦ୍ୱାରା ତାଙ୍କ ସମାନାର୍ଥେ ଆୟୋଜିତ ଏକ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଆମେରିକୀୟ ଉଦ୍ୟୋଗପତିମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୂଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି

ମାର୍ଟିନ୍ ଗପ୍ଟିଲ୍ ଓ ରସ୍ ଟେଲର ଅର୍ଦ୍ଧଶତକ ହାସଲ କରିବା ସହ ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ

ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ କ୍ରମାନ୍ୱୟରେ ଦ୍ୱିତୀୟଥର ପାଇଁ ବିଜୟ ହାସଲ କରିଛି